ନିର୍ବାଚନ ସମୟରେ କୋଭିଡ୍ ନାଇଷିନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏକ ଗୁରୁତ୍ୱାରୋପ କରାଯାଇଛି

ସେହିପରି କୋଭିଡ୍ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍କା କରାଯିବା ସହ ଆଇସୋଲେସନ୍ ସେକ୍କରର ମଧ ସୁବିଧା ଦିଆଯିବ

ପରଲୋକ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ ତଥା ଗୀତିକାର ସାରଦା ପ୍ରସନ୍ ନାୟକଙ୍କର ଗତକାଲି ପରଲୋକ ଘଟିଛି

ସେ ଆକାଶବାଣୀ ଓ ଦ୍ରଦର୍ଶନର ରାଜ୍ୟ ସାଧାରଶ କେନ୍ଦର ପ୍ରଯୋଜକ ଭାବେ କାର୍ଯ୍ୟ କରିଥିଲେ

ତାଙ୍କ ବିୟୋଗରେ ବିଭିନ୍ ମହଲରେ ଶୋକର ଛାୟା ଖେଳିଯାଇଛି

ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଷତି ସୃଷ୍କି ହୋଇଥିବା ସେ କହିଛନ୍ତି